ମୁଖ୍ୟମନ୍ତୀଙ୍କ ଅଧ୍ୟକ୍ଷତାରେ ରାକ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଚିତ

ବହ୍ସଂଖ୍ୟାରେ ରାକନୈତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି ଏହି ବିଧେୟକ ଭାରତର ସହାବସ୍ରାନ କରୁଶା ଭାଇଚାରା ଏବଂ ସମ ସଂସ୍କୃତିର ପ୍ରତିଫଳନ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଏହି ଆଇନ୍ ଯୋଗୁଁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ

ଏହି ବ୍ୟବସ୍କା ଅନୁସାରେ ସମ୍ମକ୍ତ ଅଧିକାରୀଙ୍କୁ ନିଜ ପାହ୍ୟାଠାରୁ ଉଚ ପାହ୍ୟାକୁ ପଦୋନ୍ଦତି ଦିଆଯିବ

ରାଜ୍ୟପାଳଙ୍କ ଗସ୍ତ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସରକାରୀ ଉଚ ବିଦ୍ୟାଳୟର ସୁବର୍ଣ୍ଡ ଜୟନ୍ତୀ ପାଳନ ଅବସରରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥ୍ଭାବେ ଯୋଗଦେଇଥଲେ

ସେହିପରି ଭଦ୍ରକ ଶହୀଦ ସ୍ତି ଭବନରେ ସାଂସ୍କୁତିକ ସଶ୍ମିଳନ ତ୍ୟାଗଭ୍ମି ମହୋସବରେ ରାକ୍ୟପାଳ ଆଜି ଯୋଗଦେଇଥିଲେ

ଲୋକଙ୍କ ମତାମତ ଭିତ୍ତିରେ ହିଁ ସେବା ବ୍ୟବସ୍ତାକୁ ଅଧିକ ଉନ୍ଦତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି

ଟୋକନ ଅନଲାଇନ୍ ଟୋକନ ମିଳିବାରେ ଅବ୍ୟବସ୍ରାର ପ୍ରତିବାଦରେ ସୟଲପୁର ଜିଲ୍ଲାର ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ରାସ୍ତାରୋକ କରାଯାଇଛି

ଫଳରେ ଯାତାୟତ ସେବା ଠପ୍ ଥିବା ଜଣାପଡ଼ିଛି